ଆକି ସନ୍ଧ୍ୟାସୁଦ୍ଧା ବିସର୍ଜନ କାର୍ଯ୍ୟ ଶେଷ ହେବାର ସନ୍ଧାବନା ରହିଛି

ମୃତକଙ୍କ ନାମ ତ୍ରିନାଥ ସାହୁ ଆଙି ସକାଳେ ସେ ବିଲକୁ ଯାଇଥିବା ବେଳେ ସୁନ୍ନରୀ ତାଙ୍କୁ ଆକ୍ରମଣ କରିଥିଲା ଏହି ଘଟଣା ପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି

ଏହି ଘଟଣା ପରେ ଗ୍ରାମବାସୀ ଟ୍ରାକିଂ ଟିମ୍ର ସଦସ୍ୟଙ୍କୁ ଅଟକ ରଖିଛନ୍ତି

ଏହି ଘଟଣାରେ ଦୁଇଜଣ ଗ୍ରାମବାସୀଙ୍କ ସମେତ ଜଣେ ପୁଲିସ୍ ଏଏସ୍ଆଇ ଆହତ ହୋଇଛନ୍ତି

ଏଥ୍ପାଇଁ ପାଗ ଅନୁକୁଳ ରହିଛି ଏଥ୍ସହିତ ଭାରତକୁ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବ